କ୍ୟାବିନେଟ୍ କେନ୍ଦ୍ର ମନ୍ତ୍ରିମଣ୍ଡଳର ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହେବ ଏଥିରେ କରୋନା ମୁକାବିଲା ତଥା ଟିକାକରଣ କାର୍ଯ୍ୟକ୍ରମ ଏବଂ କୃଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବ ସରକାର ବିଭିନ୍ନ ପର୍ଯ୍ୟାୟରେ କୃଷକମାନଙ୍କ ସହ ଆଲୋଚନା କରିଥିବା ବେଳେ ଆଜିର ବୈଠକରେ କୃଷକ ଆନ୍ଦୋଳନର ସମାଧାନ ପାଇଁ ବିସ୍ତୃତ ଆଲୋଚନା କରାଯିବା ଆଶା ରହିଛି

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଖୁବ୍ କମ୍ ସମୟରେ ସମସ୍ତଙ୍କୁ ଟିକା ଉପଲହ୍ଧ କରାଇବା ଲକ୍ଷ୍ୟରେ ଏହାର ତ୍ୱରିତ ଉତ୍ପାଦନ ପାଇଁ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଏବଂ ଭାରତ ବାୟୋଟେକ୍ କୋଭିଡ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛନ୍ତି ସବୁ ଟିକା ଉତ୍ପାଦନକାରୀ ଏବଂ ବୈଜ୍ଞାନିକମାନଙ୍କ ସହ ପ୍ରଧାନମନ୍ତ୍ରୀ ପରାମର୍ଶ କରିଛନ୍ତି ଭାରତରେ ଛଅଟି ସଂସ୍ଥା ଏବେ ଟିକା ଉତ୍ପାଦନ କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ଆସନ୍ତା କିଛି ସପ୍ତାହ ମଧ୍ୟରେ କେତେକ ଟିକା ଉତ୍ପାଦନକାରୀଙ୍କୁ ଅନୁମତିପତ୍ର ପ୍ରଦାନ କରାଯିବ ଟିକାକରଣ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ସହ ପରାମର୍ଶ କରି ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ କେନ୍ଦ୍ର ସରକାର ଗତ ଅଗଷ୍ଟ ମାସରେ କୋଭିଡ୍ ନାଇଷ୍ଟିନ୍ ଟିକାକରଣର ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିଛନ୍ତି ଏହି ଗୋଷ୍ଠୀ ସରକାରଙ୍କୁ କୋଭିଡ୍ ପରିଚାଳନା କ୍ଷେତ୍ରରେ ସବୁପ୍ରକାର ପରାମର୍ଶ ପ୍ରଦାନ କରୁଛି ସେ କହିଛନ୍ତି ସାରା ବିଶ୍ୱରେ କୋଭିଡ୍ ନାଇଷ୍ଟିନ୍ର ମାତ୍ରା ବୃଦ୍ଧି ପାଉଥିବା ବେଳେ ଗତ ସେପ୍ଟେମ୍ବର ମଧ୍ୟଭାଗରୁ ଭାରତରେ ଏହା କ୍ରମାଗତ ଭାବେ ହ୍ରାସ ପାଉଛି

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଦେଶର ଡିଜିଟାଲ୍ କ୍ଷମତା ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି ଓ ମୋବାଇଲ୍ ଟେକ୍ନୋଲୋଜି ସହାୟତାରେ ସମାଜର ଗରିବ ଓ ଅବହେଳିତ ବର୍ଗଙ୍କୁ କୋବିଡ୍ ନାଇଷ୍ଟିନ୍ ସମୟରେ ସହାୟତା ଦିଆଯାଇ ପାରିଛି ଚତୁର୍ଥ ଭାରତ ମୋବାଇଲ୍ କଂଗ୍ରେସରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଲକ୍ଷ ଭାରତୀୟଙ୍କୁ ଶହ ଶହ କୋଟି ଡଲାରର ସହାୟତା ପ୍ରଦାନ କରାଯାଇଛି ଓ ମୋବାଇଲ୍ ଟେକ୍ନୋଲୋକ୍ତି ସହାୟତାରେ ସେମାନଙ୍କ ଜମାଖାତାରେ ସିଧାସଳଖ ଅର୍ଥ ପହଞ୍ଚିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ମୋବାଇଲ୍ ଫୋନ୍ ଉତ୍ପାଦନ କ୍ଷେତ୍ରରେ ନାହିଁନଥିବା ସଫଳତା ହାସଲ କରିଛି ଓ ଏ କ୍ଷେତ୍ରରେ ବିଶ୍ୱରେ ଭାରତର ସ୍ଥାନ ଶୀର୍ଷରେ ରହିଛି ସେ କହିଛନ୍ତି ସରକାରଙ୍କ ଦ୍ୱାରା ଉତ୍ପାଦନ ଭିତ୍ତିକ ପ୍ରୋହାହନ ଯୋଗାଣ ଯୋଗୁଁ ଟେଲି ଯୋଗାଯୋଗ କ୍ଷେତ୍ରର ଯଥେଷ୍ଟ ଉନ୍ନତି ଘଟିବ ଶ୍ରୀ ମୋଦୀ କହିଛନ୍ତି ଆଗାମୀ ତିନି ବର୍ଷ ଭିତରେ ସରକାର ଗ୍ରାମାଞ୍ଚଳରେ ହାଇସ୍କିଡ୍ ଫାଇବର ଅପ୍ଟିକ୍ କେବୁଲ୍ ନେଟ୍ୱର୍କ ବିଚ୍ଛାଇବେ

ସେ କହିଛନ୍ତି ଭାରତର ଡିଜିଟାଲ୍ ଅଭିବୃଦ୍ଧିର କୌଣସି ତୁଳନା ନାହିଁ ଓ ବୈଷୟିକଞ୍ଜାନ ବିପ୍ଲବ ମାଧ୍ୟମରେ ଆମେ କିଭଳି ଲୋକମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିପାରିବା ସେ ବିଷୟରେ ଯୋଜନା କରିବାକୁ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତମ ସ୍ନାସ୍ଥ୍ୟସେବା ଶିକ୍ଷାବ୍ୟବସ୍ଥା ସ୍ବଚନା ସେବା କୃଷକମାନଙ୍କ ପାଇଁ ସୁଯୋଗ ସୃଷ୍ଟି ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ବଜାର ସୁବିଧା ଭଳି ଅନେକ ଲକ୍ଷ୍ୟ ସରକାର ଡିଜିଟାଲ୍ ଟେକ୍ନୋଲୋକ୍କି ମାଧ୍ୟମରେ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଯୋଗାଯୋଗ ବ୍ୟବସ୍ଥାରେ ଦ୍ରୁତ ବିକାଶ ଘଟିଛି ସେ କହିଛନ୍ତି ଯୁବ ଗବେଷଣାକାରୀମାନେ ବିଭିନ୍ନ ନୂଆ ନୂଆ ତଥ୍ୟ ଉପରେ କାର୍ଯ୍ୟ କରୁଛନ୍ତି ଯେଉଁଗୁଡ଼ିକର ଚାହିଦା ସମଗ୍ର ବିଶ୍ୱରେ ବୃଦ୍ଧି ପାଇବ

ସମସ୍ତ ଦୋକାନବଜାର ବ୍ୟାଙ୍କ୍ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ବାଣିକ୍ୟିକ ପ୍ରତିଷ୍ଠାନ ସ୍ୱଭାବିକ ଭାବେ କାର୍ଯ୍ୟ କରିଥିଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବନ୍ଦକୁ ଦୂଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଦିଲ୍ଲୀ ଏବଂ ମୁମ୍ୟାଇ ଭଳି ସହରରେ ପରିବହନ ଓ ଟ୍ରାଫିକ୍ ବ୍ୟବସ୍ଥା ସ୍ୱଭାବିକ ରହିଥିଲା

ଜାଞ୍ଚୁ କାଶ୍ମୀର ଉତ୍ତରପ୍ରଦେଶ ହିମାଚଳ ପ୍ରଦେଶ ମଧ୍ୟପ୍ରଦେଶ ଓ ଗୁଜରାଟରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇନଥିବା କ୍ଷଣାପଡ଼ିଛି ଏହି ସମସ୍ତ ରାଜ୍ୟରେ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ସ୍ୱଭାବିକ ଥିଲା ମହାରାଷ୍ଟ୍ରରେ କେତେକ କୂଷକ ସଂଗଠନ ପକ୍ଷରୁ ରେଳରୋକ କରାଯାଇଥିଲା କିନ୍ତୁ ରାଜ୍ୟ ସଡ଼କ ପରିବହନ ନିଗମର ବସ୍ ଚଳାଚଳ କରୁଥିଲା ତେଲେଙ୍ଗାନାରେ କେତେକ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ହାଇଦ୍ରାବାଦ୍ର ଜନଗହଳିପୂର୍ଣ୍ଣ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଆମ ସମ୍ଭାଦଦାତା ଜଣାଇଛନ୍ତି ଯେ ବ୍ୟାଙ୍କ କର୍ମଚାରୀ ସଂଘ ଆନ୍ଦୋଳନରୁ ଓହରି ଆସିବା ପରେ ବ୍ୟାଙ୍କିଙ୍ଗ୍ ସେବା ସ୍ପଭାବିକ ଭାବେ ଚାଲିଥିଲା ସେହିପରି ସରକାରୀ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରାୟତ ଉଦ୍ୟୋଗ ମଧ୍ୟ ସ୍ୱଭାବିକ ଭାବେ କାର୍ଯ୍ୟ କରିଥିଲେ

ଏଥିରେ ଅଧିକ କମିଟି ପ୍ରକୋଷ୍ଠ ଓ ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟାଳୟ ସ୍ଥାନ ପାଇବ

ଏଥିରେ ପରିବେଶ ଅନୁକୂଳ ସମସ୍ତ ପ୍ରକାର ଗ୍ରୀନ୍ ଟେକ୍ନୋଲୋଜିର ବ୍ୟବହାର କରାଯିବ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଅର୍ଥନୀତିକୁ ଦ୍ରୁତ କାର୍ଯ୍ୟକ୍ଷମ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ସେହିପରି ସାଂସଦମାନେ ବସିବା ପାଇଁ ଆରାମ ଦାୟକ ବ୍ୟବସ୍ଥା ସହ ଉନ୍ନତମାନର ଅଡିଓ ଭିଜୁଆଲ୍ ବ୍ୟବସ୍ଥା ରହିବ ଆର୍ମି ଚିଫ୍ ୟୁଏଇ ସେନାବାହିନୀ ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନର୍ବଣେ ଆଜିଠାରୁ ସଂଯୁକ୍ତ ଆରବ ଏମିରେଟ୍ ଓ ସାଉଦି ଆରବକୁ ଗସ୍ତରେ ଯିବେ

ତାଙ୍କର ଏହି ରହଣି ସମୟରେ ସେ ସେଠାକାର ବରିଷ୍ଣ ସାମରିକ ଅଫିସରମାନଙ୍କୁ ଭେଟି ସେମାନଙ୍କ ସହ ଭାରତ ୟୁଏଇ ପ୍ରତିରକ୍ଷା ସମ୍ପର୍କ ଉପରେ ଆଲୋଚନା କରିବେ ଏହାପରେ ସେନାବାହିନୀ ମୁଖ୍ୟ ସାଉଦି ଆରବକୁ ଗସ୍ତ କରିବେ ସେଠାରେ ସେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗର ଉନ୍ନତି ଦିଗରେ କଥାବାର୍ତ୍ତା କରିବେ ସାଉଦି ଆରବ ସାମରିକ ବିଭାଗର ବରିଷ୍ଣ ଅଫିସରମାନଙ୍କ ସହ ତାଙ୍କର ଅନେକ କଥାବାର୍ତ୍ତା ହେବାର କାର୍ଯ୍ୟସୂଚୀ ରହିଛି ସେ ରୟାଲ୍ ସାଉଦି ଲ୍ୟାଣ୍ଡ ଫୋର୍ସ ମୁଖ୍ୟ କାର୍ଯ୍ୟାଳୟ ଜଏଣ୍ଟ୍ ଫୋର୍ସ କମାଣ୍ଡ୍ ମୁଖ୍ୟ କାର୍ଯ୍ୟାଳୟ ଓ କିଙ୍ଗ୍ ଅବଦୁଲ୍ଅଜିଜ୍ ୱାର୍ କଲେଜ୍ ଗସ୍ତ କରିବେ